ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ବହୁ ନେତା ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ଜେଟଲୀ ବରିଷ୍ଣ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ନ୍ନଆଦିଲ୍ଲୀରେ ପରଲୋକ ଘଟିଛି ଗତ କିଛି ଦିନ ଧରି ସେ ଅସ୍କୁସ୍ଥ ଥିଲେ ନୂଆଦିଲ୍ଲୀର ଏମସ୍ରେ ତାଙ୍କୁ ଆଇସିୟୁ ମଧ୍ୟରେ ରଖାଯାଇଥିଲା ଓ ଡାକ୍ତରମାନଙ୍କର ଏକ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବହୁ ବରିଷ୍ଣ ନେତା ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଜଣେ ପ୍ରଖ୍ୟାତ ଓକିଲ ପୋଖତ ପାର୍ଲାମେଣ୍ଟାରିଆନ୍ ଓ ଦକ୍ଷ ମନ୍ତ୍ରୀ ଭାବେ ଦେଶ ଗଠନରେ ତାଙ୍କର ଅବଦାନ ଅତ୍କଳନୀୟ ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଅରୁଣ ଜେଟଲୀ ଜଣେ ବରିଷ୍ଠ ରାଜନୀତିଜ୍ଞ ବୁଦ୍ଧିଜୀବୀ ଓ ବିଶିଷ୍ଟ ଓକିଲ ଥିଲେ ସେ ଜଣେ ବିଚକ୍ଷଣ ନେତା ଥିଲେ ଓ ଭାରତ ପାଇଁ ତାଙ୍କର ଅବଦାନର କୌଣସି ତ୍କୁଳନା ନାହିଁ ପ୍ରଧାନମନ୍ତ୍ରୀ' ଅରୁଣ ଜେଟଲୀଙ୍କ ପତ୍ନୀ ଓ ପୁତ୍ରଙ୍କ ସହ କଥାବାର୍ତ୍ତା କରି ଶୋକବାର୍ତ୍ତା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଅରୁଣ ଜେଟଲୀଙ୍କର ବିୟୋଗ ଦେଶ ଓ ତାଙ୍କ ପାଇଁ ଏକ ଅପ୍ରରଣୀୟ କ୍ଷତି ଶ୍ରୀ ନାଇଡୁ କହିଛନ୍ତି ଏହି ଶୋକାକୂଳ ମୁହୂର୍ତ୍ତରେ ଦୁଃଖ ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅରୁଣ ଜେଟଲୀଙ୍କୁ ଜଣେ ବିଶିଷ୍ଟ ଓକିଲ ଓ ଦକ୍ଷ ରାଜନୀତିଜ୍ଞ ଭାବେ ବର୍ଷ୍ଣନା କରିଛନ୍ତି କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧି ଅରୁଣ ଜେଟଲୀଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ତାଙ୍କର ଶୋକବାର୍ତ୍ତାରେ ସେ କହିଛନ୍ତି ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ପାର୍ଲାମେଣ୍ଟାରିଆନ୍ ଓ ମନ୍ତ୍ରୀ ଭାବେ ସେ ଦୀର୍ଘ ଦିନ ଧରି ଦେଶର ସେବା କରିଛନ୍ତି ଓ ଦେଶ ପାଇଁ ତାଙ୍କ ସେବା ଚିରସ୍କରଣୀୟ ହୋଇ ରହିବ

ସେ କହିଛନ୍ତି ଆସନ୍ତାକାଲି ନିଗମବୋଧ ଘାଟଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ପିଏମ୍ ୟୁଏଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାରେ ସଂଯୁକ୍ତ ଆରବ ଏମିରେଟ୍ ଏକ ଗୁରୁତ୍ୱପୂର୍ଷ୍ଣ ଭାଗିଦାର ହୋଇପାରିବ ଦୁଇ ଦେଶ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରରେ ଘନିଷ୍ଠ ଭାଗିଦାରୀ ସମ୍ପର୍କ ସ୍ଥାପନ କରାଯାଇ ପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି

ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଉଭୟ ଦେଶରୁ ଓ ବିଦେଶରୁ ପୁଞ୍ଜିନିବେଶକୁ ଆକୁଷ୍ଟ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବୋଚ୍ଚ ଶିଖରରେ ପହଞ୍ଚିଛି ସେ କହିଛନ୍ତି ଭାରତରେ ପୁର୍ନବ୍ୟବହାର କ୍ଷମ ଶକ୍ତି ଖାଦ୍ୟ ବନ୍ଦର ବିମାନ ବନ୍ଦର ଓ ପ୍ରତିରକ୍ଷା ଆଦି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି ସଂଯୁକ୍ତ ଆରବ ଏମିରେଟ୍ରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଲୋକମାନଙ୍କ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଏକ ଆଧୁନିକ ବିବିଧ ଓ ଉନ୍ନତ ସଂଯୁକ୍ତ ଆରବ ଏମିରେଟ୍ ଗଠନରେ ସେମାନଙ୍କର ଅବଦାନକୁ ନେଇ ଭାରତ ଗର୍ବ ଅନୁଭବ କରୁଛି ସୀତାରମଣ ଇକନୋମିକ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟ ଦେଶଗୁଡ଼ିକ ତ୍କୁଳନାରେ ଅଧିକ ରହିଛି ସେ କହିଛନ୍ତି ଦେଶର ଅଭିବୃଦ୍ଧି ବର୍ତ୍ତମାନ ଆମେରିକା ଓ ଚୀନ୍ ତୁଳନାରେ ଅଧିକ ରହିଛି ଉଚ୍ଚହାରର ଅର୍ଥନୈତିକ ଅଭିବୃଦ୍ଧି ହାସଲ ସଂକ୍ରାନ୍ତ ପଦକ୍ଷେପଗୁଡ଼ିକ ବିଷୟରେ ଘୋଷଣା କରିବା ଅବସରରେ ଗତକାଲି ଅର୍ଥମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି କେବଳ ବିକାଶମ୍ରଖୀ ଦେଶଗ୍ରଡ଼ିକରେ ଖାଉଟିମାନଙ୍କର ଚାହିଦା ହ୍ରାସ ପାଇନାହିଁ ଉନ୍ନତ ଦେଶଗୁଡ଼ିକରେ ମଧ୍ୟ ଖାଉଟିମାନଙ୍କର ଚାହିଦାରେ ହ୍ରାସ ଘଟିଛି

ଚିକସ ସଂସ୍କାର ଉପରେ ସରକାର ଗୁରୁତ୍ୱ ଦେଉଥିବାର ଉଲ୍ଲେଖ କରି ସେ କହିଛନ୍ତି ସରକାର ଆଇନ୍ଗତ ପଦକ୍ଷେପ ଗ୍ରହଣ ପରିବର୍ତ୍ତେ ଅଧିକ ମାନବିୟ ପଦକ୍ଷେପ ନେବାକୁ ଚାହାନ୍ତି ଆୟକର ଦାତାମାନଙ୍କୁ ହଇରାଣ ହରକତ ହେବାରୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବାର ସେ ଦର୍ଶାଇଛନ୍ତି ଯାନବାହନ ଷେତ୍ରର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ସରକାରୀ ବିଭାଗଗୁଡ଼ିକ ଦ୍ୱାରା ପୁରୁଣା ଗାଡ଼ିଗୁଡ଼ିକ ସ୍ଥାନରେ ନୂଆ ଗାଡ଼ି କିଣିବା ଉପରେ ଲାଗୁ ନିଷେଧ ହଟାଯିବା ଓ ଚାହିଦା ବୃଦ୍ଧି ପାଇଁ ନୀତି ସମେତ ଅନେକ ପଦକ୍ଷେପ ଅନ୍ତର୍ଭୁକ୍ତ ଇତିମଧ୍ୟରେ ଆମେରିକା ଓ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପୋଷଣା କରିଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଛନ୍ତି ଆମେରିକା ଭାରତ ବ୍ୟବସାୟୀକ ପରିଷଦ ସଭାପତି ନିଶାଦେଶାଇ ବିଶ୍ୱାଳ କହିଛନ୍ତି ଏହା ଭାରତକୁ ବିଶ୍ୱରେ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବ ସେ କହିଛନ୍ତି ପ୍ରସ୍ତାବିତ ସଂସ୍କାରଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଫିକି ସଭାପତି ସନ୍ଦୀପ ସୋମାନି କହିଛନ୍ତି ମନ୍ତୁରତା ଆଡ଼କୁ ଯାଉଥିବା ଭାରତୀୟ ଅର୍ଥନୀତିକୁ ଏହା ଅଭିବୃଦ୍ଧି ଦିଗରେ ଅଗ୍ରସର କରାଇବ

ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାତୀୟ ଏକ୍ରତିକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ କରିଛନ୍ତି

ଆଜି ସକାଳେ ହାଇଦ୍ରାବାଦ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ୍ ଏକାଡେମୀଠାରେ ଭାରତୀୟ ପୁଲିସ୍ ସେବା ପ୍ରୋବେସନରମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଦେଶର ବିକାଶ ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଆଇନ୍ ଶୃଙ୍ଖଳା' ଅର୍ଥନୈତିକ ବିକାଶ ବିଶେଷ କରି ଦେଶକ୍ର ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେଣ୍ଟର ଫ୍ଲଡ୍ ଏକ ଆନ୍ତଃ ମନ୍ତ୍ରୀଷ୍ଠରୀୟ କେନ୍ଦ୍ରୀୟ ଦଳ ବନ୍ୟା କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକର ବନ୍ୟା ପରିସ୍ଥିତିର ସରଜମିନ୍ ସମୀକ୍ଷା କରିବେ ଆସାମ ମେଘାଳୟ ତ୍ରିପୁରା ବିହାର ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶ ଗୁଜରାଟ ରାଜସ୍ଥାନ ମହାରାଷ୍ଟ୍ର କର୍ଷ୍ଣାଟକ ଓ କେରଳ ଭଳି ବନ୍ୟା କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକୁ ଗସ୍ତ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ଟିମ୍ର ଗଠନ କରିଛି ବର୍ତ୍ତମାନ ସୁଦ୍ଧା ଆନ୍ତଃ ମନ୍ତ୍ରୀ ସ୍ତରୀୟ କେନ୍ଦ୍ରୀ ଟିମ୍ ସ୍କାରକପତ୍ର ମିଳିଥିବା ରାଜ୍ୟଗୁଡ଼ିକୁ ଗସ୍ତ କରିଥିଲେ କ୍ଷୟକ୍ଷତିର ଅଟକଳ ଏବଂ ରିଲିଫ୍ କାର୍ଯ୍ୟର ମୋଟାମୋଟି ରିପୋର୍ଟ୍ ସହ ସ୍କାରକପତ୍ର ପ୍ରଦାନ କରାଯିବା ପରେ ସହାୟତା ପ୍ରଦାନ ସଂକ୍ରାନ୍ତ ଚ୍ଚଡ଼ାନ୍ତ ନିଷ୍କଭି ନେବାକୁ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଟିମ୍ ପୁନର୍ବାର ସେହି ରାଜ୍ୟଗୁଡ଼ିକ ଗସ୍ତ କରିବେ ଜନ୍ମାଷ୍ଟମୀ ଦେଶର ବିଭିନ୍ନ ଭାଗରେ ଆଜି ଜନ୍ମାଷ୍ଟମୀ ପାଳିତ ହୋଇଛି ଭଗବାନ କୃଷ୍ଣଙ୍କର ଜନ୍ମସ୍ଥାନ ଉତ୍ତର ପ୍ରଦେଶରେ ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ପାଳିତ ହେଉଛି ପଣ୍ଟିମ ମହାରାଷ୍ଟ୍ର ବିଶେଷ କରି କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲାରେ ଭୟଙ୍କର ବନ୍ୟା ଦୃଷ୍ଟିରୁ ସେଠାରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ସାଧାରଣ ଭାବେ ପାଳନ କରାଯାଇଛି ମୁମ୍ଭାଇ ଓ ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ଦହିହାଣ୍ଡି ଭଙ୍ଗା ଉହବ ଏତେ ଜାକଜମକରେ ପାଳିତ ହୋଇନାହିଁ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ପ୍ରତି ସମବେଦନା ଜ୍ଞାପନ ସ୍ୱର୍ପ ଏଭଳି କରାଯାଇଛି ଦହିହାଣ୍ଡି ଭଙ୍ଗା ଉତ୍ସବରେ ମିଳିଥିବା ପୁରସ୍କାର ରାଶିକୁ ବନ୍ୟା ବିପନ୍ନମାନଙ୍କୁ ରିଲିଫ୍ କାର୍ଯ୍ୟ ପାଇଁ ଦିଆଯାଇଥିବାର ଜଣାପଡ଼ିଛି ତେବେ ଆଜି ସକାଳୁ ସହରର ବିଭିନ୍ନ ଗଳିରେ ଗୋବିନ୍ଦା ମଣ୍ଡଳଗୁଡ଼ିକୁ ଦେଖିବାକୁ ମିଳିଥିଲା ପ୍ରତିଯୋଗିତାରେ କେବଳ ପୁରୁଷ ଗୋବିନ୍ଦାମାନେ ଅଂଶଗ୍ରହଣ କରିନଥିଲେ ମହିଳା ଗୋବିନ୍ଦାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି ଗୁଜରାଟରେ ମୁଖ୍ୟ ଉହବ ଦ୍ୱାରିକାର ଜଗତ ମନ୍ଦିର ଓ ଡାକୋର୍ର ପ୍ରଭୁ ରଣଛୋଡ୍ଦ୍ରାଇ ମନ୍ଦିରରେ ଅନୁଷ୍ଠିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମାଷ୍ଟମୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି